ସେହିପରି ଆସନ୍ତାକାଲି ଏହି ଦଳ ଭୁବନେଶ୍ୱର ମହାନଗର ନିଗମ ଅଅଳ ଅନୁଧ୍ୟାନ କରିବା ପରେ ମୁଖ୍ୟଶାସନ ସଚିବଙ୍ଙ ସହ ଏ ସଂପର୍କରେ ଏକ ବୈଠକରେ ଆଲୋଚନା କରିବେ

ସେଥିପାଇଁ ଅଧିକ ସମୟ ଲାଗୁଛି ବୋଲି ସେ କହିଛନ୍ତି

ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି

ଫଳରେ ସହରରେ ବିଦ୍ୟୁତ ଯୋଗାଯୋଗ ବ୍ୟାହତ ହୋଇଛି

ସେଥିପାଇଁ ବରିଷ ଅଧୀକ୍ଷକ ରେଳ ଡାକସେବା କାର୍ଯ୍ୟାଳୟ କିଛିଦିନ ପାଇଁ ଭୁବନେଶ୍ୱରରେ ଥିବା ଉଦ୍ବୃଉ ସ୍ତାନକୁ ସ୍ତାନାନ୍ତର ପାଇଁ ନିଷ୍ବତ୍ତି ନିଆଯାଇଥିଲା ଓ ତତ୍ ଅନ୍ତଯାୟୀ ପ୍ରଶାସନିକ ଆଦେଶ ଦିଆଯାଇଥିଲା